ହଜାର କୋଟି ଟଙ୍କା ମଧ୍ୟ ପ୍ରଦାନ କରିଛନ୍ତି

ପିଏମ୍ କିଷାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୃଷି ମୌଳିକ ଡାଞା ପାଣ୍ଡି ଅଧୀନରେ ଏକ ଲକ୍ଷ କୋଟି ଟଙ୍କାର ଏକ ଆର୍ଥକ ସହାୟତା ସ୍ରବିଧାର ଭିଡ଼ିଓ କନ୍ଫରେନ୍ଦିଂ ଯୋଗେ ଶୁଭାରୟ କରିଛନ୍ତି

ଦେଶର ଲକ୍ଷ ଲକ୍ଷ କୃଷକ ସମବାୟ ସଂସ୍ଥା ଓ ନାଗରିକ ଏହି ସମାବେଶରେ ସାମିଲ ହୋଇଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏଥିରେ ଉପସ୍ଥିତ ଥିଲେ

ଶୀତଳଭଣ୍ଡାର ଶସ୍ୟ ସଂଗ୍ରହ କେନ୍ଦ୍ର ପ୍ରକ୍ରିୟାକରଣ କେନ୍ଦ୍ର ଭଳି କୃଷି କ୍ଷେତ୍ର ପାଇଁ ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା ଓ ଅମଳ ପରବର୍ତ୍ତୀ ଭିତ୍ତିଭୂମି ପରିଚାଳନା ଦିଗରେ ଏହି ଅର୍ଥ ବ୍ୟୟ କରାଯିବ ଏହିସବୁ ସମ୍ଭଳ ଦ୍ୱାରା ଫସଲ ନଷ୍ଟ ହ୍ରାସ ପ୍ରକ୍ରିୟାକରଣର ଅଭିବୃଦ୍ଧି ସହିତ କୁଷକମାନେ ସେମାନଙ୍କ ଉତ୍ପାଦର ଭଣ୍ଡାରଣ ଓ ବିକ୍ରୟକୁ ବୃଦ୍ଧି କରି ଫସଲର ଅଧିକ ମୂଲ୍ୟ ପାଇପାରିବେ ସରକାରୀ ବ୍ୟାଙ୍କଗୁଡ଼ିକର ସହାୟତାରେ ଏହି ଅର୍ଥ ବ୍ୟୟ କରାଯିବ

ଏହାଦ୍ୱାରା ସେମାନେ ନିଜର ପରିବାରକୁ ସହାୟତା ଯୋଗାଇବା ସହ କୃଷି ଆବଶ୍ୟକତାକୁ ମଧ୍ୟ ପ୍ରରଣ କରିପାରିଛନ୍ତି ପିଏମ୍ କିଷାନ୍ ଯୋଜନାର ତ୍ୱରିତ ଉପଯୋଗ ଉପରେ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ସେ କହିଛନ୍ତି ଆଜିର ଏହି କାର୍ଯ୍ୟକ୍ରମଦ୍ୱାରା ଦେଶର ବହୁ କୃଷକ ଲାଭାନ୍ୱିତ ହେବେ ଏତତ୍ବ୍ୟତୀତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି କୃଷକମାନେ କିଭଳି ଏହି ଯୋଜନାଦ୍ୱାରା ବିଶେଷ ଲାଭବାନ୍ ହୋଇପାରିବେ ସେନେଇ ରାଜ୍ୟ ସରକାରଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ଗୁକୁରାଟ ମଧ୍ୟପ୍ରଦେଶ ଏବଂ କର୍ଷାଟକର କୃଷକମାନଙ୍କ ସହ ପ୍ରଧାନମନ୍ତ୍ରୀ ଏହି ଅବସରରେ ବାର୍ତ୍ତାଳାପ କରିଚ୍ଛନ୍ତି ଆତ୍ମନିର୍ଭର ଭାରତ ଆତୁନିର୍ଭର ଭାରତ ଅଭିଯାନକ୍ତ ବ୍ୟାପକ ଭାବେ କାର୍ଯ୍ୟକାରୀ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରସ୍ତତ ରହିଛି ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି

ନିଜ ନିଜର ଢାଞ୍ଚାକୁ ବିକଶିତ କରିବାର ଦକ୍ଷତା ପ୍ରୟୋଗ କରି ଭାରତୀୟ ପ୍ରତିରକ୍ଷା ଶିଳ୍ପ ଏହିସବ୍ର ଉପକରଣ ନିର୍ମାଣ ପାଇଁ ସ୍ରଯୋଗ ପାଇପାରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ସଶସ୍ତ ବାହିନୀର ଆବଶ୍ୟକତା ପ୍ରରଣ ପାଇଁ ଦେଶର ପ୍ରତିରକ୍ଷା ଶିଳ୍ପ ଡିଆର୍ଡିଓ ଦ୍ୱାରା ବିକଶିତ ଢାଞ୍ଚା ଓ ପ୍ରଯ୍ରକ୍ତି ବିଦ୍ୟାର ପ୍ରୟୋଗ କରିପାରିବ ବୋଲି ସେ କହିଛନ୍ତି

ଗୋୟଲ୍ ଆତ୍ମନିର୍ଭର ଭାରତ ଆତ୍ମନିର୍ଭର ଭାରତ ଅଭିଯାନକୁ ସଫଳ କରିବା ଲାଗି ପୂର୍ଣ୍ଣ ସହଯୋଗ କରିବାକୁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋୟଲ୍ ବ୍ୟବସାୟୀ ସଙ୍ଘକୃ ଆହ୍ୱାନ ଦେଇଛନ୍ତି କାତୀୟ ବ୍ୟବସାୟୀ ଦିବସ ଅବସରରେ ସଂଘର ସଦସ୍ୟମାନଙ୍କୁ ଭିଡ଼ିଓ କନ୍ଫରେନ୍ବିଂ ମାଧ୍ୟମରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଜନସାଧାରଣ ଯେଭଳି ଭାରତରେ ନିର୍ମିତ ଦ୍ରବ୍ୟ କିଣିବେ ସେଥିଲାଗି ବ୍ୟବସାୟୀ ସଂଘ ପକ୍ଷରୁ ଏକ ଗ୍ରାହକ ସଚେତନତା ଅଭିଯାନ ଆରମ୍ଭ କରିବା ଉପରେ ଶ୍ରୀ ଗୋୟଲ୍ ଗୁରୁତ୍ୱାରୋପ କରିଛନ୍ତି ସେହିଭଳି ବିଭିନ୍ନ ଦେଶରୁ ନିମୁମାନର ଦ୍ରବ୍ୟ ଆମଦାନୀ କରୁଥିବା ଅସାଧୁ ବ୍ୟବସାୟୀଙ୍କୁ ଲୋକଲୋଚନକୁ ଆଣିବା ଲାଗି ମଧ୍ୟ ଶ୍ରୀ ଗୋୟଲ ସଂଘକୁ ଅନୁରୋଧ କରିଛନ୍ତି ସେ କହିଛନ୍ତି ଆତ୍କନିର୍ଭର ଭାରତ ଅଭିଯାନରୁ ବ୍ୟବସାୟୀ ସଂଘକୃ ଏକ ବଡ଼ ଫାଇଦା ମିଳିବ ଅଗରବତି ଖେଳ ସାମଗ୍ରୀ ଟେଲିଭିଜନ୍ ଟେଲିକମ୍ ଓ ଟାୟାର୍ ଭଳି ସାମଗ୍ରୀ ଯାହାକି ଭାରତରେ ସହଜରେ ଉତ୍ପାଦନ ହୋଇପାରୁଛି ସେଭଳି ସାମଗ୍ରୀର ଆମଦାନୀ ଉପରେ ସରକାର କଟକଣା ଲଗାଇ ସାରିଛନ୍ତି

ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଇଥିବା 'ଭୋକାଲ୍ ଫର୍ ଲୋକାଲ୍ ବାର୍ତ୍ତାକୁ ସଫଳ କରିବା ଲାଗି ସମସ୍ତ ପଦକ୍ଷେପ ନେବାକୁ ଶ୍ରୀ ଗୋୟଲ୍ ବ୍ୟବସାୟୀ ସଂଘକୁ ଆହ୍ୱାନ ଦେଇଛନ୍ତି ପିଏମ୍ ସବ୍ମାରାଇନ୍ ଟେଲିକମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆଣ୍ଡାମାନ୍ ନିକୋବର ଦ୍ୱୀପରୁ ଚେନ୍ନାଇ ଭୂଖଣ୍ଡ ପର୍ଯ୍ୟନ୍ତ ପାଣିତଳେ ସଂଯୋଗ କରୁଥିବା ଅତ୍ୟାଧୁନିକ ଟେଲିକମ୍ କେବୁଲ୍ ବ୍ୟବସ୍ଥାର ଶୁଭାରମ୍ଭ କରିବେ ଶ୍ରୀ ମୋଦି ନୃଆଦିଲ୍ଲୀରୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟ ସମ୍ପନ୍ଧ କରିବେ

ସେହିସବୁ ଦ୍ୱୀପଗୁଡ଼ିକ ହେଲା ପୋର୍ଟବ୍ଲେୟାର୍ ସ୍ୱରାଜ୍ଦୀପ୍ ଲିଟିଲ୍ ଆଣ୍ଡାମାନ୍ କାର୍ନିକୋବର କାମୋଟା ଗ୍ରେଟ୍ ନିକୋବର ଲଙ୍ଗ୍ ଆଇଲ୍ୟାଣ୍ଡ ଏବଂ ରାଙ୍ଗାଟ୍ କେନ୍ଦ୍ରଶାସିତ ଅଞ୍ଚଳ ଆଣ୍ଡାମାନ ନିକୋବର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ହୋଇଥିବା ଦୃଷ୍ଟିରୁ ସେଠାକୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଆସିଥା'ନ୍ତି ସେମାନଙ୍କ ଲାଗି ଟେଲି ଯୋଗାଯୋଗ ଓ ଇଷ୍ଟରନେଟ୍ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ବିଏସ୍ଏନ୍ଏଲ୍ର ମୁଖ୍ୟ ମହାପ୍ରବନ୍ଧକ କହିଛନ୍ତି

ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଅଗ୍ନିକାଣ୍ଡ ବିଦ୍ୟୁତ୍ ସଟ୍ସର୍କିଟ୍ ଯୋଗୁଁ ହୋଇଥିବା ଜଣାପଡ଼ିଛି ତେବେ ଶ୍ୱାସରୁଦ୍ଧ ହେବା ଯୋଗୁଁ ଅଧିକାଂଶଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି ଆହତ ରୋଗୀମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ କୋଭିଡ୍ ସେକ୍ଷର୍କୁ ସ୍ଥାନାନ୍ତର କରାଯାଇଛି

ଏହାଛଡ଼ା ଘଟଣାର ତଦନ୍ତ କରିବା ସହିତ ଆହତମାନଙ୍କର ତ୍ୱରିତ ଚିକିତ୍ସା ନିମନ୍ତେ ଆବଶ୍ୟକ ତଥା ଉନ୍ତମାନର ଡାକ୍ତରୀ ସେବା ଯୋଗାଇ ଦେବାଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି ଏହି ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଘଟଣାର ସବିଶେଷ ସ୍ଥିତି ସମ୍ପର୍କରେ ଟେଲିଫୋନ୍ରେ କଥାବାର୍ତ୍ତା ହୋଇଛନ୍ତି ଏଥିସହ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାଲାଗି ଶ୍ରୀ ମୋଦି ପ୍ରତିଶ୍ରତି ମଧ୍ୟ ଦେଇଛନ୍ତି